ଏମ୍ପି ଇଲେକ୍ସନ୍ ମଧ୍ୟପ୍ରଦେଶ ଓ ମିକୋରାମ୍ ବିଧାନସଭା ପାଇଁ ଏକକ ପର୍ଯ୍ୟାୟ ନିର୍ବାଚନ ସକାଶେ ମନୋନୟନ ପତ୍ର ଦାଖଲ କରିବା ଲାଗି ଆଜି ହେଉଛି ଶେଷ ଦିନ

ଉପନିର୍ବାଚନ କମିଶନର୍ ସୁଦୀପ୍ ଜୈନଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଉଚ୍ଚସ୍ତରୀୟ ଦଳ ଆଜି ମିକୋରାମ୍ର ରାଜଧାନୀ ଆଇଜଲ୍ରେ ପହଞ୍ଚବେ ଏବଂ ସେଠାରେ ସରକାରୀ ଅଧିକାରୀ ଓ ଏନ୍କିଓ ସମନ୍ୱୟ କମିଟିର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟରେ ଅବାଧ ନିରପେକ୍ଷ ଓ ସୁରୁଖୁରୁରେ ଭୋଟ୍ଗ୍ରହଣ ପାଇଁ ଏହି ଦଳ ବିଭିନ୍ନ ପକ୍ଷ ସହ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି ରାଜ୍ୟ ଘରୋଇ ବିଭାଗ ପ୍ରମୁଖ ସଚିବ ଲାଲ୍ନୁନ୍ମାୱିଆ ଚୁଆଉଙ୍ଗୋ ଙ୍କୁ ହଟାଯିବା ବିରୁଦ୍ଧରେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହଟାଇବା ଦାବିରେ ଏନ୍ଜିଓ ପକ୍ଷରୁ ଦୁଇ ଦିନ ହେଲା ଧାରଣା ଦିଆଯାଇଥିଲା

ବିଜେନ୍ଦ୍ର ସିଂ ପାନ୍ନା ଆସନରୁ ଓ ପ୍ରହଲ୍ଲାଦ ଲୋଧି ପୱାଇ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଗତକାଲି ନ୍ନଆଦିଲ୍ଲୀରେ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଏହି ତାଲିକା ଚଡ଼ାନ୍ତ କରାଯାଇଛି

ଗତକାଲି ନୂଆଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି

ବିଜେପି ଓ କଂଗ୍ରେସର ଟାଣୁଆ ନେତାମାନେ ଆଜି ବସ୍ତର ଅଞ୍ଚଳ ଗସ୍ତ କରି ଓ ନିଜ ନିଜ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ସକାଶେ ପ୍ରଚାର ଚଳାଇବେ ବସ୍ତର ଅଞ୍ଚଳର ଅଧିକାଂଶ ନିର୍ବାଚନ ମଣ୍ଡଳି ମାଓ ପ୍ରଭାବିତ ହୋଇଥିବାରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିଲାବେଳେ ପ୍ରାର୍ଥୀମାନେ ତଥା ବିଭିନ୍ନ ଦଳର ରାଜନୈତିକ ନେତାମାନେ ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ କୋର୍ସୋର୍ରେ ଲାଗିପଡ଼ିଛନ୍ତି ବିଜେପି ଓ କଂଗ୍ରେସର କାତୀୟସ୍ତରୀୟ ନେତାମାନେ ନିକ ନିଜ ପ୍ରାର୍ଥୀମାନଙ୍କପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ବିମାନରେ ଯାଇ ବସ୍ତର ଅଞ୍ଚଳରେ ପହଞ୍ଚଳନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ୍ତର ଡିଭିଜନାଲ୍ ସଦର କାର୍ଯ୍ୟାଳୟ ଜଗଦଳପୁରଠାରେ ଆକି ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବେ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀ କଂଗ୍ରେସ ଟିକେଟ୍ରୁ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ୁଥିବା ରାଜନନ୍ଦଗାଓଁ ଜିଲ୍ଲା ସଦର କାର୍ଯ୍ୟାଳୟ ଆଗରେ ଶ୍ରୀ ଗାନ୍ଧି ଏକ ରୋଡ୍ ଶୋ' କରିବେ

ମାଓବାଦୀମାନଙ୍କ ଆକ୍ରମଣରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଅନ୍ୟ ଦୂଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି

ରାଜ୍ୟ ପାଇଁ ପାର୍ଟିର ଭାରପ୍ରାପ୍ତ ଅଧିକାରୀ ତଥା ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଷ୍ଟିଆ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ନ୍ତଆଦିଲ୍ଲୀରେ ଏହା ଘୋଷଣା କରିଛନ୍ତି

ଏହି ବିମାନ ବନ୍ଦରଗୁଡ଼ିକ ହେଲା ଅହମ୍ମଦାବାଦ ଜୟପୁର ଲକ୍ଷ୍ମୌ ଗୁଆହାଟୀ ତିରବନନ୍ତପୁରମ୍ ଓ ମାଙ୍ଗାଲୋର

କ୍ୟାବିନେଟ୍ ଏମ୍ଓୟୁ ଭାରତ ଓ ମରକୋ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର ଏବଂ ଅନୁମୋଦନ କରିବାପାଇଁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି ଅର୍ଥନୈତିକ ଅପରାଧ ସନ୍ତାସବାଦ ଓ ଅନ୍ୟ ଗୁରୁତର ପଳାତକ ଅପରାଧିମାନଙ୍କୁ ପ୍ରତ୍ୟର୍ପଣ କରିବା ଦିଗରେ ଏହି ଚୁକ୍ତି ଆଇନଗତ ଭିଭି଼ମି ଯୋଗାଇବ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ତାଲିମ୍ ଓ ଶିକ୍ଷା ପ୍ରଦାନ କାରି ରଖିବାପାଇଁ ଭାରତ ଓ ଇଟାଲୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରିବାଲାଗି ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଭାରତ ଓ ମରକୋ ମଧ୍ୟରେ ବେସାମରିକ ଓ ବାଶିଜ୍ୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆପୋଷ ଆଇନଗତ ସହାୟତା ରାଜିନାମାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଇଣ୍ଡିଆ ଆଫଗାନିସ୍ତାନ ଆଫଗାନିସ୍ତାନରେ ଏକତା ଓ ବହୁବାଦ ବ୍ୟବସ୍ଥାକୁ ବଜାୟ ରଖି ନିରାପତ୍ତାକୁ ସ୍ୱନିଣ୍ଢିତ କରିବା ସହିତ ସେଠାରେ ଶାନ୍ତି ଓ ବୃଝାମଣା ସ୍ଥାପନ କରିବା ସକାଶେ ସମସ୍ତ ପ୍ରୟାସକୁ ସମର୍ଥନ କରିବ ବୋଲି ଭାରତ କହିଛି ଆଫଗାନିସ୍ତାନ ପ୍ରସଙ୍ଗରେ ଆଜି ରୂଷ୍ରେ ଏକ ବୈଠକ ହେଉଥିବା ନେଇ ନ୍ତଆଦିଲ୍ଲୀ ଅବଗତ ରହିଛି ବୋଲି ଜଣେ ସରକାରୀ ମ୍ରଖପାତ୍ର କହିଛନ୍ତି ଆଫଗାନିସ୍ତାନ ନିକସ୍ୱ ଶୈଳୀରେ ତା'ର ସମସ୍ୟାର ସମାଧାନ କରୁ ବୋଲି ଭାରତ ସର୍ବଦା ଚାହିଁ ଆସିଛି ବୋଲି ମୁଖପାତ୍ର ଜଣକ କହିଛନ୍ତି ରୁଷ୍ରେ ହେବାକୁଥିବା ବୈଠକରେ ଭାରତ ଅଣଆନୁଷ୍ଠାନିକ ଭାବେ ଯୋଗ ଦେବ ବୋଲି ମୁଖ୍ୟପାତ୍ର ସ୍ଟଚନା ଦେଇଛନ୍ତି

ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର୍ କେଏନ୍ ହୁଦା ଗତକାଲି ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ନିର୍ବାଚନ ତାରିଖ ଘୋଷଣା କରିଥିଲେ ସେଠାରେ ଅବାଧ ଓ ମୁକ୍ତ ନିର୍ବାଚନ ଆୟୋଜନ କରାଇବା ନେଇ ପରିସ୍ଥିତି ଅନୁକୂଳ ରହିଥିବା ସେ କହିଛନ୍ତି ନିର୍ବାଚନକୁ ସଫଳ କରାଇବାପାଇଁ ସେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି

ସେଠାରେ ସେ ଲାଲ୍ ରଙ୍ଗର ଖଦି ନିର୍ମିତ ଚାଦର ଚଢ଼ାଇବେ ଖଦି ବସ୍ତ ମହାତ୍ରାଗାନ୍ଧିଙ୍କର ଅତି ପ୍ରିୟ ଥିଲା ଏବଂ ପ୍ରଥମ ବିଶ୍ୱଯ୍ରଦ୍ଧରେ ଭାରତର ଅବଦାନକୁ ସ୍ୱୀକୂତି ଦେବାପୂର୍ବକ ଏହି ଖଦି ବସ୍ତକୁ ସମ୍ମାନ ଜଣାଇବାପାଇଁ ଚଳିତ ବର୍ଷ ରୟାଲ୍ ବ୍ରିଟିଶ୍ ବାହିନୀ ଏହାକୁ ପସନ୍ଦ କରିଛି ଡିଫେନ୍ସ୍ ପାୱାର୍ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ବାହିନୀର ଉପମୁଖ୍ୟମାନଙ୍କ ଆର୍ଥକ କ୍ଷମତା ବୃଦ୍ଧି କରିଛି ସଶସ୍ତ ବାହିନୀପାଇଁ ଅସ୍ତଶସ୍ତ ସଂଗ୍ରହ ନିଷ୍ପଭି ଗ୍ରହଣ ପ୍ରକ୍ରିୟାକ୍ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହା ତିନି ବାହିନୀର କ୍ଷମତା ବୃଦ୍ଧି କରିବ ଏବଂ ସଶସ୍ତ ବାହିନୀର କାର୍ଯ୍ୟାନୁଷାନ ଗ୍ରହଣକାରୀ ପ୍ରସ୍ତୁତି ବଡ଼େଇବ ବୋଲି ଆଶା କରାଯାଉଛି

ଆସନ୍ତା ବର୍ଷ ଚୀନ୍କୁ କୋଡ଼ିଏ ଲକ୍ଷ ଟନ୍ ଗୁଡ଼ ରପ୍ତାନୀ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କାରି ବିବୃଭିରେ କୁହାଯାଇଛି ଅଶବାସୁମତୀ ଚାଉଳ ପରେ ଗୁଡ଼ ହେଉଛି ଦ୍ୱିତୀୟ ଖାଦ୍ୟ ସାମଗ୍ରୀ ଯାହାକୁ ଚୀନ୍ ଭାରତରୁ ଆମଦାନୀ କରିଥାଏ

ଚୀନ୍ ଓପଡ଼୍ ଚୀନ୍ ଓପନ ବ୍ୟାଡ୍ମିଣ୍ଚନରେ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଉଭୟ ସିଙ୍ଗଲ୍ସ ବିଭାଗରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ପୁର୍ଷ ଡବଲ୍ସ୍ରେ ସାତ୍ତିକ ସାଇରାଜ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ମଧ୍ୟ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ସେମାନେ କ୍ୱାର୍ଟର ଫାଇନାଲ୍ରେ ଇଣ୍ଡୋନେସିଆର ମହମଦ ଏହ୍ଶାନ ଓ ହେଣ୍ଡ୍ର ସେତିଭାନ୍ ଯୋଡ଼ିଙ୍କ ସହ ମୁକାବିଲା କରିବେ